କର୍ଣ୍ଣାଟକ ପଲିଟିକ୍ସ କଂଗ୍ରେସର କୌଣସି ବିଦ୍ରୋହୀ ବିଧାୟକ ଗତକାଲି ବିଧାୟକ ଦଳ ବୈଠକରେ ଯୋଗ ନ ଦେବା ଫଳରେ କର୍ଣ୍ଣାଟକ ରାଜନୈତିକ ଦୂଶ୍ୟପଟରେ ଜେଡିଏସ୍ ଓ କଂଗ୍ରେସ ମେଣ୍ଟ ସରକାରରେ ଅସ୍ଥିରତା କାରି ରହିଛି

ଗତକାଲି ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବାଚସ୍ୱତି କହିଛନ୍ତି ଠିକ୍ ଭାବେ ଇସ୍ତଫାପତ୍ର ଦାଖଲ କରିନଥିବା ଆଠଜଣ ବିଧାୟକଙ୍କୁ ପୁନର୍ବାର ଇସ୍ତଫାପତ୍ର ଦାଖଲ କରିବାକୁ କୁହାଯାଇଛି ଯେଉଁ ପାଞ୍ଚଜଣ ବିଧାୟକଙ୍କର ଇସ୍ତଫାପତ୍ର ଠିକ୍ ଭାବେ ଦାଖଲ ହୋଇଛି ସେମାନଙ୍କୁ ଶୁଣାଣି ପାଇଁ ଶୁକ୍ରବାର ଓ ସୋମବାରକୁ ଡକାଯାଇଛି

ଆଲୋଚନାରେ ଅଂଶଗ୍ରହଣ କରି ବିଜେପିର ବୀରେନ୍ଦ୍ର ସିଂହ ମସ୍ତ କହିଛନ୍ତି ବଜେଟ୍ରେ ଦେଶର ବିକାଶ ଉପରେ ଆଲୋକପାତ କରାଯାଇଛି ଓ ଗରିବ ଏବଂ କୃଷକମାନଙ୍କ ପ୍ରତି ଧ୍ୟାନ ଦିଆଯାଇଛି ଗ୍ରାମାଞ୍ଚଳର କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ସହଯୋଗ କରିବାକୃ ସେ ସଦସ୍ୟମାନଙ୍କୁ ଅନ୍ଦରୋଧ କରିଛନ୍ତି ଟିଆର୍ଏସ୍ର ନମୋ ନାଗେଶ୍ୱର ରାଓ କହିଛନ୍ତି ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ପାଇଁ ବଜେଟ୍ରେ ଯଥେଷ୍ଟ ବ୍ୟବସ୍ଥା ରଖାଯାଇ ନାହିଁ ବିଜେପିର ସୁନୀଲ କୁମାର ସୋନକର ବଜେଟ୍ର ପ୍ରଶଂସା କରି ଏଥିରେ ସମାଜର ସବୁ ବର୍ଗର କଲ୍ୟାଣ ଲାଗି ବ୍ୟବସ୍ଥା କରାଯାଇଥିବାର କହିଛନ୍ତି ଏଲ୍ଜେପିର ରାମଚନ୍ଦ୍ର ପାଶୱାନ୍ କୃଷକ ଓ ଗରିବ ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି ଡିଏମ୍କେର ଏ ରାଜା କହିଛନ୍ତି ବଜେଟ୍ ଭାଷଣରେ ମୋଟ୍ ରାଜସ୍ୱ ବିଷୟରେ କିଛି କୁହାଯାଇ ନାହିଁ ସେ କହିଛନ୍ତି ଦେଶରେ ଅର୍ଥନୈତିକ ମନ୍ତୁରତା ଦେଖାଦେଇଛି ଓ ବେକାରୀ ବୃଦ୍ଧି ପାଇଛି

ବିଜେଡ଼ିର ଅନୁଭବ ମହାନ୍ତି ପ୍ରାକୃତିକ ବିପର୍ଯ୍ୟ ମୁକାବିଲା ପାଇଁ ଓଡ଼ିଶାକୁ ଅଧିକ ଆର୍ଥିକ ସହାୟତା ଦାବି କରିଥିଲେ ଅପ୍ନା ଦଳର ଅନୁପ୍ରିୟା ପଟେଲ୍ ବଜେଟ୍କୁ ସମର୍ଥନ କରି କହିଛନ୍ତି ଏହା ଗ୍ରାମ ଗରିବ ଓ କୃଷକମାନଙ୍କ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛି ଓ୍ୱାଇଏସ୍ଆର୍ସିପି ଟିଡିପି କେଡିୟୁ ସିପିଆଇଆଇୟୁଏମ୍ଏଲ୍ ଏବଂ ଏଆଇଏମ୍ଏମ୍ ସଦସ୍ୟମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

ୟୁଏଇ ଏଫ୍ଏମ୍ ପିଏମ୍ ମୋଦି ଭାରତକୁ ତିନିଦିନ ଗସ୍ତରେ ଆସିଥିବା ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ ଜୟେଦ ଅଲ୍ ନାହ୍ୟାନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଏମିରେଟ୍ର ସମ୍ଭାଦ ସରବରାହ ସଂସ୍ଥା କହିଛି ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ବନ୍ଧୁତା ନେଇ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶେଖ୍ ଅବଦୁଲା ଆଞ୍ଚଳିକ ଓ ଆନ୍ତର୍ଜାତିକ ଉନ୍ନୟନ ନେଇ ସମୀକ୍ଷା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ପଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏକ ପ୍ରେସ୍ ଇସ୍ତାହାରରେ ବୈଦେଶିକ ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସ ନେତୃତ୍ୱ ସହ କାମ କରିବା ସହ ବାଶିଜ୍ୟ ଓ ଅର୍ଥନୀତି ଶକ୍ତି ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ପକ୍ଷର ବନ୍ଧୁତ୍ୱକୁ ଶୀର୍ଷସ୍ତରରେ ପହଞ୍ଚାଇବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ରେ ରାଷ୍ଟ୍ରଦୃତ ସୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ବିଶେଷ ସଂପର୍କକୁ ଦର୍ଶାଉଛି

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏବଂ ରୁଷ୍ର ଅର୍ଥନୈତିକ ବିକାଶ ଉପମନ୍ତ୍ରୀ ତିମୁର୍ ମାକ୍ଟିମୋ ଏଥିରେ ମିଳିତ ଭାବେ ଅଧ୍ୟକ୍ଷତା କରିବେ

ଏଥିମଧ୍ୟରେ ରହିଛି ପରିବହନ ଭିତ୍ତିଭ୍ବମି ଓ ପ୍ରଯୁକ୍ତି ବିକାଶ କୃଷି ଓ କୃଷି ପ୍ରକ୍ରିୟାକରଣ କ୍ଷେତ୍ର ଏବଂ କ୍ଷୁଦ୍ର ଓ ମଧ୍ୟମ ବାଶିଜ୍ୟ ସହଯୋଗ ପ୍ରଥମ ଭାରତ ରୁଷ ନୀତିଗତ ଅର୍ଥନୈତିକ ଆଲୋଚନା ବୈଠକ ଗତବର୍ଷ ନଭେମ୍ବର ମାସରେ ସେଣ୍ଟ୍ ପିଟର୍ସବର୍ଗଠାରେ ଅନୁଷ୍ଠିତ ହୋଇଥିଲା

ଡବୁବି ଟେକ୍ସଟ ବୁକ୍ ଏକ ପାଠ୍ୟପୁସ୍ତକରେ କିଛି ସ୍ୱାଧୀନତା ସଂଗ୍ରାମୀଙ୍କୁ ସନ୍ତାସବାଦୀ ଭାବେ ବର୍ଷ୍ଣନା କରାଯାଇଥିବା ବିଷୟର ସମୀକ୍ଷା କରିବା ପାଇଁ ପଶ୍ଚିମବଙ୍ଗ ସରକାର ଏକ କମିଟି ଗଠନ କରିଛନ୍ତି

ଗୃହରେ ଏହି ପ୍ରସଙ୍ଗ ଉତ୍ଥାପନ କରି ସିପିଆଇଏମ୍ ସଦସ୍ୟ ପ୍ରଦୀପ କୁମାର ଶାହା କହିଥିଲେ ଅଷ୍ଟମ ଶ୍ରେଣୀର ଇତିହାସ ପାଠ୍ୟପୁସ୍ତକର ଏକ ଅଧ୍ୟାୟରେ ଖୁଦୀରାମ ବୋଷ ଓ ପ୍ରଫୁଲ୍ଲ ଚାକିଙ୍କ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସନ୍ତାସବାଦୀ ଗୋଷୀ ସହିତ ସଂପୃକ୍ତ ଥିବାର ବର୍ଷ୍ଣନା କରାଯାଇଛି

ବହୁମୁଖୀ ଜେଟୀଗୁଡ଼ିକରୁ ମାଲ୍ ଆମଦାନୀ ଓ ରପ୍ତାନୀ ପାଇଁ ମଧ୍ୟ କ୍ୟାବିନେଟ୍ ଗତକାଲି ଅନୁମତି ପ୍ରଦାନ କରିଛି

ଏଶିକି ମହାରାଷ୍ଟ୍ର ମାରିଟାଇମ୍ ବୋର୍ଡର ଜେଟୀଗୁଡ଼ିକୁ ଯାତ୍ରୀ ପରିବହନ ପର୍ଯ୍ୟଟନ ସାମୁଦ୍ରିକ ପ୍ରଶିକ୍ଷଣ ଓ ଗବେଷଣା କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ବୋଲି ଜଣାପଡ଼ିଛି ଅନ୍ୟ ଏକ ନିଷ୍ପଭିରେ ସର୍ବସାଧାରଣ ବ୍ୟବହାର ପାଇଁ ସରକାରୀ ଜମିର ହସ୍ତାନ୍ତରଣ ଉପରୁ ଷ୍ଟାମ୍ପ୍ ଡ୍ୟୁଟି ଉଚ୍ଛେଦ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଫ୍କୁରୀ ପ୍ରଦାନ କରିଛି ଆଫଗାନ ତାଲିବାନ ଟକ୍ ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠାର ବାଟ ବାହାର କରିବା ନିମନ୍ତେ ଅନୁଷ୍ଠିତ ଆଫଗାନ ଶିଖର ସମ୍ମିଳନୀରେ ତାଲିବାନ ଗୋଷ୍ଠୀ ଭାଗ ନେବା ପରେ ଆମେରିକାର ପ୍ରମୁଖ ମଧ୍ୟସ୍ଥି ଏହି ସନ୍ତାସବାଦୀ ଗୋଷ୍ଠୀଙ୍କ ସହ ପୁଣି ଥରେ ଆଲୋଚନା କରିଛନ୍ତି ୱାଶିଂଟନ୍ କହିଛି ଆସନ୍ତା ସେପ୍ଟେମ୍ବର ମାସରେ ଆଫଗାନିସ୍ଥାନରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେହି ଦେଶରୁ ବିଦେଶୀ ସେନା ପ୍ରତ୍ୟାହାରର ପ୍ରକ୍ରିୟା ଆରନ୍ଭ କରିବା ନିମନ୍ତେ ତାଲିବାନ ସହିତ ଏକ ରାଜନୈତିକ ଚୁକ୍ତି କରିବାକୁ ଆମେରିକା ଚାହୁଁଛି

ଜଲ୍ମେ ଖଲିଲ୍ଜାଦ୍ କହିଛନ୍ତି ଏହି କଥାବାର୍ତ୍ତା ବେଶ୍ ଫଳପ୍ରଦ ଥିଲା ଏବଂ ତାଲିବାନ କହିଛି ଏହି ପ୍ରକ୍ରିୟାରେ ସେମାନେ ସନ୍ତୁଷ୍ଟ ଅଛନ୍ତି କତାର ଏବଂ ଜର୍ମାନୀ ଦ୍ୱାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ଆମେରିକା ଭାଗ ନେଇନଥିଲା

ଅଧିକାଂଶ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି

ତେବେ ବନ୍ୟା ଓ ଭ୍ୟସ୍କଳନ ଯୋଗୁଁ କୌଣସି ଲୋକ ମୃତାହତ ହୋଇନଥିବା ଜଣାପଡ଼ିଛି ଲକ୍ଷ୍ମୀପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍ ଦଳକୁ ନିୟୋକିତ କରାଯାଇଛି ବିହାରର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି ଗଙ୍ଗା ବାଗମତୀ ଓ ବୁର୍ହି ଗଣ୍ଡକ ସମେତ ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ଏହିସବୁ ନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସତର୍କ ସ୍ବଚନା ଜାରି କରାଯାଇଛି

ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜୀବନଯାତ୍ରା ବ୍ୟାହତ ହୋଇଛି

ନେପାଳରୁ ପ୍ରବାହିତ ବିଭିନ୍ନ ନଦୀ ଓ ଝରଣାରେ ସାନି ବନ୍ୟା ଆସିବା ଫଳରେ ନେପାଳ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଯାତାୟତ ବାଧାପ୍ରାପ୍ତ ହୋଇଛି ତେବେ ବହୁ ପ୍ରତୀକ୍ଷିତ ବର୍ଷା ପରେ ଚାଷୀମାନଙ୍କୁ ଆଶ୍ୱସ୍ତି ମିଳିଛି ଏବଂ ସେମାନେ ଧାନ ବୁଣିବା ଆରମ୍ଭ କରିଛନ୍ତି

ଡବ୍ଲ୍ୟୁସି କ୍ରିକେଟ୍ ଆଇସିସି ବିଶ୍ୱକପ୍ କ୍ରିକେଟରେ ଗତକାଲି ଭାରତ ଏବଂ ନିଉଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବା ଫଳରେ ଆଜି ଅତିରିକ୍ତ ଦିନରେ ଏହି ମ୍ୟାଚ୍ ପ୍ରଶି ଖେଳାଯିବ

ଗତକାଲି ପୂର୍ବରୁ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍କଭି ନେଇଥିଲା